ଶିକ୍ଷକମାନଙ୍କର ଆବଶ୍ୟକତା ଥିବା ପ୍ରଧାନମନ୍ତା ମତବ୍ୟକ୍ତ କରିଛନ୍ତି ସେହିପରି ଦେଶରେ ସହଜ ଓ ସର୍ଜନାମ୍କ ଶିକ୍ଷା ପଦ୍ଧତି ବିକଶିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି

ଏହାଦ୍ୱାରା ପିଲାମାନଙ୍କର ବୌଦ୍ଧିକ ବିକାଶ ଘଟିବ

ସେ ହୋମ ଆଇସୋଲେନରେ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକମାନେ ନିଜର କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି